ପିଏମ୍ ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଜେଷ୍ଟିନା ରାଷ୍ଟ୍ରପତି ମୌରିସିଓ ମାକ୍ରିଙ୍କ ସହ ଏବେ ନ୍ତଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ କଥାବାର୍ତ୍ତା କରୁଛନ୍ତି ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ବିଷୟ ସମୀକ୍ଷା କରିବେ ଏବଂ ନୂଆ କ୍ଷେତ୍ର ଗୁଡ଼ିକରେ ସହଯୋଗ ସମ୍ଭ୍ରାବନାଗୁଡ଼ିକୁ ଖୋଜିବେ କଥାବାର୍ତ୍ତା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ସମ୍ମାନାର୍ଥେ ଏକ ନୈଶ ଭୋଜିସଭାର ଆୟୋଜନ କରିଛନ୍ତି ଭାରତ ଆର୍ଜେଣ୍ଟିନା ବ୍ୟବସାୟ ଫୋରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ଶ୍ରୀ ମାକ୍ରି ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି

ରାଷ୍ଟ୍ରପତି ଭବନରେ ତାଙ୍କୁ ଆଜି ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ ଜଣାଇଥିଲେ ଶ୍ରୀ ମାକ୍ରି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରେଜ୍ ଟାଗୋର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀରେ ଏକ ଉତ୍ସବରେ ଆଜି ସାଂସ୍କୃତିକ ସଦ୍ଭାବନା ପାଇଁ ଟାଗୋର ପୁରସ୍କାର ପ୍ରଦାନ କରିଛନ୍ତି

ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର କୂତି ଓ ବଙ୍ଗଳା କଳାର ବିକାଶ ପାଇଁ ବିଶେଷ ଅବଦାନ ସକାଶେ 'ଛାୟାନୌତ୍' ସଂଗଠନକୁ ପୁରସ୍କୃତ କରାଯାଇଛି

ଏହି ପୁରସ୍କାର ପାଇଁ ଚୟନ କମିଟିରେ ଭାରତର ପ୍ରଧାନ ବିଚାରପତି ଲୋକସଭାରେ ଏକକ ସଂଖ୍ୟାଗରିଷ୍ଠ ବିରୋଧୀଦଳ ନେତା ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏନ୍ ଗୋପାଳସ୍ୱାମୀ ଏବଂ ସାଂସ୍କୃତିକ ସଫପର୍କ ପାଇଁ ଭାରତୀୟ ପରିଷଦର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ସଦସ୍ୟ ଥିଲେ ପ୍ରେଜ୍ ଫାର୍ମରସ୍ ଫସଲର ଅବଶେଷ ଓ ନଡ଼ା ଆଦିକୁ ନଷ୍ଟ କରିବା ପାଇଁ ହରିଆଣାର କୃଷକମାନେ ନୂଆ ପଦ୍ଧତି ଅବଲମ୍ଭନ କରୁଥିବା ବିଷୟକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଶଂସା କରିଛନ୍ତି ଗତକାଲି ସୋନିପଥର ଗନୌର୍ ଠାରେ ହରିଆଣା ସରକାରଙ୍କ ଦ୍ୱାରା ଆୟୋଜିତ ଚତୁର୍ଥ କୃଷି ନେତୃତ୍ୱ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ଫସଲର ଅବସଶେଷ ତଥା ନଡ଼ା ଆଦିକୁ ପୋଡ଼ିବାରୁ ସୃଷ୍ଟି ହେଉଥିବା ପ୍ରଦୃଷଣ ସମସ୍ୟାର ସମାଧାନ ପାଇଁ କୃଷକମାନେ ଉଦ୍ୟମ କରିବେ ବୋଲି ଶ୍ରୀ କୋବିନ୍ଦ ଆଶା ବ୍ୟକ୍ତ କରିଛନ୍ତି ସିଆର୍ପିଏଫ୍ ସୋପ୍ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ ସିଆର୍ପିଏଫ୍ ଜାନ୍ମୁ କାଶ୍ମୀରରେ ଯବାନମାନଙ୍କ ଗାଡ଼ି ଚଳାଚଳକୁ ଅଧିକ ସ୍ୱରକ୍ଷିତ ଓ ନିରାପଦ କରିବା ପାଇଁ କେତେକ ନୂଆ ନିରାପତ୍ତା ପଦକ୍ଷେପ ନେବାକୁ ନିଷ୍ପଭି ନେଇଛି ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଆର୍ଆର୍ ଭଟନାଗର ନୃଆଦିଲ୍ଲୀରେ କହିଛନ୍ତି ଯବାନମାନଙ୍କ ଗାଡ଼ି ଚଳାଚଳ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଭ୍ ପ୍ରୋସିଜିଓର ଅବଲୟନ କରାଯିବ ଟ୍ରାଫିକ୍ ନିୟନ୍ତ୍ରଣ ସମେତ ଗାଡ଼ି ଚଳାଚଳର ସମୟ ଓ ରାସ୍ତାରେ ରହଣି ଆଦି ପ୍ରକ୍ରିୟାକୁ ସୁସଂଯତ କରାଯିବ ଶ୍ରୀ ଭଟନାଗର କହିଛନ୍ତି ଯବାନମାନଙ୍କ ଗାଡ଼ି ଚଳାଚଳ ସମୟରେ କୌଣସି ବେସାମରିକ ଗାଡ଼ିକୁ ରାସ୍ତାରେ ଅନୁମତି ଦିଆଯିବ ନାହିଁ

ଜେଟ୍ଲୀ ଆର୍ବିଆଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଆଜି ନୂଆଦିଲ୍ଲୀରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡର ପାରମ୍ପରିକ ବଜେଟ୍ ପରବର୍ତ୍ତୀ ବୈଠକରେ ଉଦ୍ବୋଧନ ଦେବେ ବୈଠକରେ ଶ୍ରୀ ଜେଟ୍ଲୀ ଆର୍ଥିକ ଏକତ୍ରିକରଣ ରୂପରେଖ ସମେତ ମଧ୍ୟବର୍ତ୍ତୀ ବଜେଟ୍ର ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକୁ ଆଲୋକପାତ କରିବେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଦେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ଲାଭାଂଶ ଉପରେ ମଧ୍ୟ ଏହି ବୈଠକରେ ନିଷ୍କଭି ନିଆଯିବାର ଆଶା କରାଯାଉଛି

ଜଷ୍ଟିସ୍ ଆର୍ଏଫ୍ ନରିମାନ୍ଙ୍କ ଖଣ୍ଡପୀଠ କହିଛନ୍ତି ଏହି କାରଖାନା ପୁନଃ ଖୋଲିବା ପାଇଁ ଜାତୀୟ ସବୁଜ ପ୍ରାଧିକରଣର ନିର୍ଦ୍ଦେଶ ଦେବା କ୍ଷମତା ନାହିଁ ଖଣ୍ଡପୀଠ କହିଛନ୍ତି କେବଳ ରକ୍ଷଣାବେକ୍ଷଣ ପାଇଁ ସେହି କାରଖାନାକୁ ଖୋଲିବା ପାଇଁ କାତୀୟ ସବୁଜ ପ୍ରାଧିକରଣଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ଏବଂ କହିଛନ୍ତି ଏହି ପ୍ଲାଣ୍ଟ ପୁନର୍ବାର ଖୋଲିବା ଲାଗି ବେଦାନ୍ତ କମ୍ପାନି ମାଡ୍ରାସ୍ ହାଇକୋର୍ଟରେ ଆବେଦନ କରୁ ସେହି କାରଖାନାକୁ ବନ୍ଦ କରିବା ପାଇଁ ତାମିଲନାଡୁ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡର ନିଷ୍କଭି ବିରୁଦ୍ଧରେ ଏନ୍ଜିଟି ଦେଇଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ତାମିଳନାଡ଼ୁ ସରକାରଙ୍କ ନିର୍ଦ୍ଦେଶ ଦେବା ଲୋଡ଼ି ବେଦାନ୍ତ କମ୍ପାନି ସୁପ୍ରିମକୋର୍ଟରେ ଆବେଦନ କରିଥିଲା

ଭାରତ ଓ ପାକିସ୍ତାନ ପକ୍ଷରୁ କାତିସଂଘର ଏହି ସର୍ବୋଚ୍ଚ ଅଦାଲତରେ ଜବାବ୍ ସୁଆଲ୍ ଦାଖଲ କରାଯିବ ଭାରତ ପକ୍ଷରୁ ହରୀଶ ସାଲ୍ଭେ ଆଜି ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ ପାକିସ୍ତାନ ପଟୁ ଖୱର୍ କୁରେସି ଆସନ୍ତାକାଲି ଯୁକ୍ତି ବାଢ଼ିବେ

ଏହି ରାୟ ବିରୋଧରେ ଭାରତ 'ଦି ହେଗ୍'ସ୍ଥିତ ଅନ୍ତର୍ଜାତୀୟ ଅଦାଲତରେ ଅଭିଯୋଗ କରିଥିଲା

ତେଣେ ଭାରତ କହୁଛି ନୌବାହିନୀରୁ ଅବସର ନେଇଥିବା କୁଲଭ୍ଷଣ ଯାଦବ ବ୍ୟବସାୟ ପାଇଁ ଇରାନ୍ ଯାଇଥିଲାବେଳେ ତାଙ୍କୁ ସେଠାରୁ ଅପହରଣ କରି ନିଆଯାଇଥିଲା ଶ୍ରୀ ଯାଦବଙ୍କୁ ଦ୍ୱତାବାସ ସଂପର୍କ ସ୍ଥାପନ ଲାଗି ଅନୁମତି ନ ଦେଇ ପାକିସ୍ତାନ ଭିଏନା ରାଜିନାମାକୁ ଲଂଘନ କରିଥିବା ଭାରତ ଅଭିଯୋଗ କରିଛି ଗୁପ୍ତଚର ବୂଭିରେ ଲିପ୍ତ ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ନିଜ ଦେଶର ଦୂତାବାସ ସହ ସଂପର୍କ ରଖିବା ସୁବିଧା ମିଳିବ ନାହିଁ ବୋଲି ଭିଏନା ରାଜିନାମାରେ କୁହାଯାଇ ନାହିଁ

ପୁଲୁୱାମା ସନ୍ତାସବାଦୀ ଆକ୍ରମଣ ବିରୁଦ୍ଧରେ ଗତ ଶନିବାର ଦିନ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବାରୁ ସାନ୍ଧ୍ୟ ଆଇନ୍ ଜାରି କରାଯାଇଥିଲା ଆକାଶବାଣୀ ସହ ସାକ୍ଷାତକାର ବେଳେ ଜାନ୍ମୁ ପ୍ରଶାସନ ପକ୍ଷରୁ କୁହାଯାଇଛି ପରିସ୍ଥିତିକୁ ଆକଳନ କରାଯିବା ପରେ ସାନ୍ଧ୍ୟ ଆଇନ୍ କୋହଳ କରାଯିବା ସଂକ୍ରାନ୍ତରେ ଆଜି ଅପରାହୁରେ ନିଷ୍ପତ୍ତି ନିଆଯିବ କାମ୍ପୁ ଡିଭିଜନର ଆଇଜିପି ଏମ୍କେ ସିହ୍ନା କହିଛନ୍ତି କର୍ଫ୍ୟୁ ଲଂଘନ କରିଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରାଯାଇଛି କେତେକ ନ୍ୟସ୍ତସ୍ପାର୍ଥ ଗୋଷ୍ଠୀଦ୍ୱାରା କରାଯାଉଥିବା ଅପପ୍ରଚାରର ବଶବର୍ତ୍ତୀ ନ ହେବା ପାଇଁ ଶ୍ରୀ ସିହ୍ନା ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଶ୍ରୀମତୀ ସ୍ୱରାଜ ମରୋକ୍କୋ ବୈଦେଶିକ ମନ୍ତ୍ରୀ ନାସାର ବୌରିଟା ରାଜା ମହମ୍ମଦ ଷଷ୍ଠ ପ୍ରଧାନମନ୍ତ୍ରୀ ସାଦ୍ ଡାଇନ୍ ଏଲ୍ ଓଟାମନି ଓ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରିବେ ସନ୍ତାସବାଦ ଦମନ ଗୃହ ନିର୍ମାଣ ବସତି ସ୍ଥାପନ ଓ ଯୁବବ୍ୟାପାର ଆଦି କ୍ଷେତ୍ରଗୁଡ଼ିକରେ ତିନୋଟି ରାଜିନାମା ସ୍ୱାକ୍ଷରିତ ହେବ ଗତକାଲି ରାତିରେ ରୋବତ୍ରେ ଭାରତୀୟ ସଂପ୍ରଦାୟକୁ ଉଦ୍ବୋଧନ ଦେଲାବେଳେ ଶ୍ରୀମତୀ ସ୍ୱରାଜ କହିଛନ୍ତି ସନ୍ତାସବାଦ ଦମନ କ୍ଷେତ୍ରରେ ମରୋକ୍କୋ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଧାର୍ମିକ କଠୋରବାଦର ମୂଳୋତ୍ପାଟନ ପାଇଁ ଉଦ୍ୟମ ଜାରୀ ରଖିଛି ସନ୍ତାସବାଦ ଦମନ କ୍ଷେତ୍ରରେ ଦ୍ୱିପକ୍ଷିୟ ସଂପର୍କକୁ ଆହୁରି ମଜବୁତ କରିବା ଲାଗି ଏକ ରାଜିନାମା ସ୍ୱାକ୍ଷରିତ ହେବ

ପୂର୍ବରୁ କୋର୍ଟ ପକ୍ଷରୁ ଏହି ସୁରକ୍ଷା ଆଜିପର୍ଯ୍ୟନ୍ତ ଦିଆଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାୟରମ୍ଙ୍କୁ ହାଜତକୁ ନେଇ ଜେରା କରିବା ପାଇଁ ଚାହିଁଥିଲା କାରଣ ଶ୍ରୀ ଚିଦାୟରମ୍ ତଦନ୍ତରେ ସହଯୋଗ କର୍ତନାହାନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା